ସଶସ୍ତ ବାହିନୀ ପାଇଁ ତିନୋଟି ସୁପର ସ୍କେଶିଆଲିଟି ହସ୍ପିଟାଲ ସ୍ଥାପନ ବିଷୟ ଘୋଷଣା କରିଛନ୍ତି

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ପିଏମ୍ ୱାର ମୋମୋରିଆଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଚ କରିଛନ୍ତି

ଯୁଦ୍ଧ ସ୍କାରକୀକୁ ଉତ୍ସର୍ଗ କରିବା ପୂର୍ବରୁ ପୂର୍ବତନ ସେନାବାହିନୀ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତୀୟ ସେନାବାହିନୀ ବିଶ୍ୱର ସବୁଠୁ ସାହାସି ବାହିନୀ ମଧ୍ୟରେ ଅନ୍ୟତମ ସେ କହିଛନ୍ତି ଦେଶର ସୈନ୍ୟମାନେ ସର୍ବଦା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଓ ସାହସିକତାର ସହ ଏହାର ସାମ୍ନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଶସ୍ତ ବାହିନୀକୁ ଆତ୍କନିର୍ଭରଶୀଳ କରାଇବା ପାଇଁ ତାଙ୍କ ସରକାର ଅହରହ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଭାରତୀୟ ସୈନ୍ୟମାନଙ୍କର ସାହସିକତା ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ନବଭାରତ ଦ୍ରତ ଗତିରେ ବିକାଶ ଆଡକୁ ଅଗ୍ରସର ହେଉଛି ଶ୍ରୀ ମୋଦି ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସୈନ୍ୟମାନଙ୍କର ଆବଶ୍ୟକତା ଗ୍ରଡିକ ପ୍ରତି ଯତ୍ରଶୀଳ ସଶସ୍ତ୍ରବାହିନୀ ପାଇଁ ତିନୋଟି ସୁପର ସ୍କେଶିଆଲିଟି ହସ୍ପିଟାଲ ସ୍ଥାପନ କରିବା ପାଇଁ ସେ ଘୋଷଣା କରିଛନ୍ତି

ପରୋକ୍ଷରେ କଂଗ୍ରେସର ସମାଲୋଚନା କରି କଂଗ୍ରେସ ପାର୍ଟି ରାଫେଲ ଯୁଦ୍ଧବିମାନ କିଣାରେ ବିଳମ୍ୟ ଘଟାଉଛି ବୋଲି ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି କଂଗ୍ରେସର ବରିଷ୍ଣ ନେତାମାନେ ଭିଭିଆଇପି ହେଲକେପ୍ଟର କିଣା ସମେତ ବହୁ ପ୍ରତିରକ୍ଷାର କାରବାର ଦ୍ଦୁନୀତିରେ ଲିପ୍ତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବୀର ଯବାନମାନଙ୍କ ସ୍କୁତିରେ ସ୍କାରକୀ ନିର୍ମାଣ ପାଇଁ ସରକାର ତାଙ୍କ ପ୍ରତିଶ୍ରତିର ପୂରଣ କରିଛନ୍ତି ସେ କହିଛନ୍ତି ଏହି ସ୍କାରକୀ ଲୋକମାନଙ୍କୁ ଦେଶର ଯବାନମାନଙ୍କ ବୀରତ୍ୱ ବିଷୟରେ ସ୍କରଣ କରାଇବ ମନ୍ତ୍ରୀ କହିଛନ୍ତି ଦୀର୍ଘଦିନରୁ ଦେଶ ଏହି ଦିନକୁ ଅପେକ୍ଷା କରି ରହିଥିଲା ପ୍ରେସିଡେଣ୍ଟ ୟୁପି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଜ୍ଞାନ କୌଶଳ ସହ ଆଗକୁ ଅଗ୍ରସର ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଆଜି କାନପୁରଠାରେ ଡିଏଭି କଲେଜର ଶତବାର୍ଷିକ ପାଳନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଛାତ୍ରଛାତ୍ରୀମାନେ ନ୍ତ୍ରଆ ନ୍ତଆ ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବାକୁ ସେ ପରାମର୍ଶ ଦେଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଜ୍ଞାନଭିତ୍ତିକ ଶିକ୍ଷା ହିଁ ଆଜି ପ୍ରାସଙ୍ଗିକ ହୋଇପଡିଛି ଓ ଏହା ଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ସୁଯୋଗ ପ୍ରଦାନ କରିବ ରାଷ୍ଟ୍ରପତି କହିଛନ୍ତି ଆର୍ନ୍ତଜାତିକ ବୈଷୟିକ କ୍ଷେତ୍ରରେ ଭାରତ ନାମ ଅର୍ଜନ କରିଛି ରାଷ୍ଟ୍ରପତି କାନପୁରର ଶ୍ରୀ ବାଲାଜୀ ମନ୍ଦିର ପରିଦର୍ଶନ କରି ପ୍ରଜାର୍ଚ୍ଚନା କରିଛନ୍ତି ଆର୍ନ୍ତଜାତିକ ବିପାସନା ସାଧନାକେନ୍ଦ୍ର ଠାରେ ସେ ଧାମ କଲ୍ୟାଣର ଏକ ବ୍ଲକକୁ ଉଦ୍ଘାଟନ କରିଛନ୍ତି ଅରୁଣାଚଳ ପିଆରସି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ' ଲୋକମାନଙ୍କ ମନୋଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ପ୍ରସଙ୍ଗକୁ ଗ୍ରହଣ କରିପାରିବେ ନାହିଁ ସେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବକାୟ ରଖିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ବିକ୍ଷୋଭବେଳେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଅନୁକମ୍ପାମଳକ ସହାୟତା ଘୋଷଣା କରାଯାଇଥିବା ସେ ସ୍ଚଚନା ଦେଇଛନ୍ତି ଆଜି ଇଟାନଗରରେ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ଏହି ପ୍ରସଙ୍ଗରେ ସ୍ୱଷ୍ଟୀକରଣ ପାଇଁ ରାଜ୍ୟ ସରକାର ସମସ୍ତ ସାଂପ୍ରଦାୟିକ ସଂଗଠନ ଗୁଡିକ ସହ ମଧ୍ୟ ଆଲୋଚନା କରିବେ ଇତିମଧ୍ୟରେ ଆଇନ ଶ୍ଚିଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଟାନଗରଠାରେ କର୍ଫ୍ୟୁକ୍ ଆସନ୍ତା ବୁଧବାର ସକାଳ ପର୍ଯ୍ୟନ୍ତ ବଡାଇ ଦିଆଯାଇଛି ଗତ ଶନିବାର ନମାସି ଏବଂ ଚାଙ୍ଗଲାଙ୍ଗ ଜିଲ୍ଲାର ଅଣ ଅରୁଣାଚଳପ୍ରଦେଶର ଅନୁସ୍ଚିତ ଜନଜାତିର ଲୋକମାନଙ୍କୁ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟଜାରି ପ୍ରସଙ୍ଗ ନେଇ ଗଣ୍ଡଗୋଳ ହେବା ପରେ କର୍ଫ୍ୟୁ ଲାଗୁ କରାଯାଇଥିଲା

ରାଜ୍ୟରେ ଅପମିଶ୍ରିତ ମଦ୍ୟ ପ୍ରସ୍ତୁତ ବିର୍ରଦ୍ଧରେ ଅବକାରୀ ବିଭାଗ ତାହାର ଅଭିଯାନ ତ୍ୱରାନ୍ୱିତ କରିଛି

ଏହି ଘଟଣା ଉପରେ ବହ୍ରସ୍ତରୀୟ ତଦନ୍ତ ଆରମ୍ଭ ହୋଇଯାଇଛି ବିଷାକ୍ତ ମଦ୍ୟର ନମୁନା ସଂଗ୍ରହ କରାଯାଇ ସେଗୁଡ଼ିକୁ ଫୋରୋନେସିକ୍ ପରୀକ୍ଷାଗାରକୁ ପଠାଯାଇଛି ବାଡ୍ରା କୋର୍ଟ ଦିଲ୍ଲୀର ଏକ ଅଦାଲତ ରବର୍ଟ ବାଡ୍ରାଙ୍କୁ ଜେରା କରିବା ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ମନା କରିଛନ୍ତି ଆସନ୍ତାକାଲି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଡ୍ରାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ ସମୟରେ ଜବତ କରାଯାଇଥିବା ଦସ୍ତାବିଜ୍ ଗୁଡିକର ନକଲ ତାଙ୍କୁ ଦେବା ପାଇଁ ଅଦାଲତ ଇଡିକୁ କହିଛନ୍ତି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଆସନ୍ତାମାସ ଦୁଇତାରିଖକୁ ଦିନଧାର୍ଯ୍ୟ କରିଛନ୍ତି ରିଭ୍ ଶାହା ଟ୍ରାଇବାଲ୍ସ ବିଜେପି ଶାସିତ ରାଜ୍ୟମାନେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଖାଲି କରିବା ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଖୁବ୍ ଶୀଘ୍ର ସମୀକ୍ଷା ପିଟିଶନ ଦାଏର କରିବେ ପାର୍ଟି ସଭାପତି ଅମିତ ଶାହା କୋର୍ଟଙ୍କର ଏହି ନିର୍ଦ୍ଦେଶ ଯୋଗୁଁ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ ଟୁଇଟ୍ କରି ଶ୍ରୀ ଶାହା କହିଛନ୍ତି ଆଦିବାସୀମାନଙ୍କର ଅଧିକାରର ସୁରକ୍ଷା କରାଯିବ ଓ ସେମାନଙ୍କୁ ଖାଲି କରିବାକୁ ଦିଆଯିବ ନାହିଁ ସେ କହିଛନ୍ତି ବିଜେପି ଆଦିବାସୀମାନଙ୍କର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଓ ସେମାନଙ୍କର ଅଧିକାରର ସୁରକ୍ଷା ସକାଶେ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିବ ପୂର୍ବରୁ ଆଦିବାସୀ ବ୍ୟାପାରମନ୍ତ୍ରଣାଳୟ କହିଥିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦୃଷ୍ଟିରୁ ଆଦିବାସୀମାନଙ୍କର ସ୍ୱାର୍ଥର ସୁରକ୍ଷା ଲାଗି ଏହା ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ଯେଉଁ ଜଙ୍ଗଲ ଅଧିବାସୀମାନଙ୍କର ଜଙ୍ଗଲ ଜମି ଉପରୁ ଅଧିକାର ଲୋପ ହୋଇଯାଇଛି ସେମାନଙ୍କୁ ଖାଲି କରିବା ଦିଗରେ ରାଜ୍ୟ ସରକାରମାନେ କ'ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ସୁପ୍ରିମକୋର୍ଟ କିଛିଦିନ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ ଏସସି ଟୁ ଚାଇଲ୍ଟ ନର୍ମ୍ ଦୁଇରୁ ଅଧିକ ସନ୍ତାନ ଥିବା ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନ ଦେବା ପାଇଁ ରାଜନୈତିକ ଦଳଗୁଡିକୁ ନିର୍ଦ୍ଦେଶଦେବା ବିଷୟ ଲୋଡି କରାଯାଇଥିବା ଏକ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ସେହି ପିଆଇଏଲ୍ଟିକୁ ଦାଏର କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଦୁଇଟି ସନ୍ତାନ ପ୍ରସଙ୍ଗ ଏବେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଓ ନିର୍ବାଚନ କମିଶନରେ ବିଚାରଧୀନ ରହିଛି ଓକିଲ କହିଥିଲେ ତାଙ୍କର ଆବେଦନ ଖାରଜ ହୋଇଗଲେ କର୍ତ୍ତ୍ୱପକ୍ଷ ଏହାକୁ ଗ୍ରହଣ କରିବାକୁ କୁଷ୍ଠା ପ୍ରକାଶ କରିପାରନ୍ତି

ପୂର୍ବରୁ ଇଂଲଣ୍ଡ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା

ଗୋଆ ବିଜେପି ଗୋଆ ବିଜେପି ଶାଖା ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ସମୀକ୍ଷା ନିମନ୍ତେ ଆଜି ପଣଜୀସ୍ଥିତ ଦଳୀୟ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ବୈଠକ ଅନୁଷ୍ଠିତ ହୋଇଛି ଦଳର ରାଜ୍ୟ ଅଧ୍ୟକ୍ଷ ବିନୟ ତେନ୍ଦୁଲତକର ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ବୈଠକରେ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି ଏଥିରେ ବିଜେପି ବିଧାୟକ ସାଂସଦ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ

ପ୍ରାଥମିକ ନିର୍ବାଚନରେ ହାରି ଯାଇଥିବା ପ୍ରାର୍ଥମାନଙ୍କୁ ନିଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବଚାନରେ ଲଢିବା ଲାଗି ବାଧା ସୃଷ୍ଟି କରିବା ସଂକ୍ରାନ୍ତରେ ନିର୍ବାଚନ ଆଇନରେ ସଂଶୋଧନ ଅଣାଯାଇଥିଲା